ବିଧିବଦ୍ଧ ଘୋଷଣାକୁ ଅପେକ୍ଷା

ଏବଂ ଆଜି ହେଉଛି ଜାତୀୟ ବିଙ୍କାନ ଦିବସ

ପ୍ରଥମ ଦିନ ରାଜ୍ୟପାଳ ଡକୃର ଏସ୍ସି ଜମିରଙ୍କର ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ତାଙ୍କ ଅଭିଭାଷଣ ଉପରେ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ଧନ୍ୟବାଦ ପ୍ରସ୍ତାବ ମଧ୍ଧ ଆଗତ କରାଯିବ

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଚାନରେ ସ୍ୱତନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଜଙ୍ଗଲ ଓ ପାହାଡ଼ରେ ହାତୀମାନଙ୍କ ପାଇଁ ଜଳଭାବ ସମସ୍ୟା ହୋଇଥିବାରୁ ହାତୀଗୁଡ଼ିକ ଜନବସତି ମୁହାଁ ହୋଇଥିବା କୁହାଯାଉଛି

ଦ୍ୱିତୀୟ ମ୍ୟାଚ୍ ଆଠମଲ୍ଲିକ ଦଳ ଓ ତିଲେଶ୍ୱର ଦଳ ମଧ୍ଧରେ ଅନୁଷ୍ଷିତ ହୋଇଥିଲା